ସ୍ଚନାଯୋଗ୍ୟ ଜଷ୍ ଦୀପକ ମିଶ୍ର ଗତକାଲି ପ୍ରଧାନ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି

ଏହି ବନ୍ଦ ବେଳେ ସମଗ୍ର ପୁରୀ ସହରରେ ଉଉେଜନା ଦେଖାଦେଇଛି ଏ ସମ୍ମର୍କରେ ଅଧିକ ସ୍ଚନା ଦେଉଛନ୍ତି ଆମ ପୁରୀ ସମ୍